ଏହିସବୁ ସ୍ଥାନରେ ସାନି ମତଦାନ କରିବାକୁ ନିର୍ବାଚନ ଆୟୋଗଙ୍ଙୁ ସ୍ପାରିସ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି

ଏନେଇ ମୁଖ୍ୟ ନିର୍ବାଚନ କମିଶନ୍ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି

ଏଥପାଇଁ ଏହି ରୁଟ୍ରେ ଚଳାଚଳ କରୁଥିବା କେତେକ ଟ୍ରେନର ମାର୍ଗ ପରିବର୍ଭନ କରାଯିବ ସହ ଅନ୍ୟ କେତେକ ଟ୍ରେନକୁ ବାତିଲ କରାଯାଇଛି

ଏହାର ପ୍ରଭାବରେ ଉପକୁଳ ଓଡ଼ିଶାରେ ତାପମାତ୍ରା ବଢ଼ିବ ନାହି ବୋଲି ଜଣାପଡ଼ିଛି

ଆକି ରାତିରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଟିତ ହେବ